ଗତବର୍ଷ ଠାରୁ କେନ୍ଦ୍ର ସରକାର କୋବିଡର ନିୟନ୍ତ୍ରଣ ପାଇଁ ଗ୍ରହଣ କରି ଆସୁଥିବା ପଦକ୍ଷେପଗୁଡିକ ସଂକ୍ରାନ୍ତରେ ସେ ରାଜ୍ୟଗୁଡିକୁ ଜଣାଇଛନ୍ତି ଶ୍ରୀ ଗୌବା କହିଛନ୍ତିଗତବର୍ଷ ସେପ୍ଟେମ୍ବର ମାସରୁ ତରଳିକୃତ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶୀୟ ଶିଳ୍ପ ସଂସ୍ଥାଗୁଡ଼ିକ ସହ ନିରନ୍ତର କଥାବାର୍ତ୍ତା କରି ଆସୁଥିବାରୁ ଦେଶରେ ତରଳିକୃତ ମେଡିକାଲ ଅକୁିଜେନର ଯୋଗାଣ ସ୍ଥିତିରେ ଉନ୍ନୀତି ଘଟିଛି

ବୈଠକ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନମୁନା ପରୀକ୍ଷା ରୋଗୀମାନଙ୍କର ଚିକିସା ସ୍ଥାନୀୟସ୍ତରରେ କଣ୍ଟେନମେଣ୍ଟ ହସ୍ପିଟାଲଗୁଡିକରେ ସ୍ୱାସ୍ଥ୍ୟମୌଳିକ ଡାଞ୍ଚାର ସୁଦୂଢୀକରଣ ମାନବସମ୍ଭଳରେ ଉନ୍ନତି ଏବଂ ଅକ୍କିଜେନର ସଦୁପଯୋଗ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଅନୁରୋଧ କରିଛନ୍ତି

ପ୍ରତିଷେଧକର ସଦୁପଯୋଗ ପ୍ରତି ଗୁରୁତ୍ୱାରୋପ କରି ସେ କହିଛନ୍ତି ଲୋକମାନେ ଯେପରି ଦୁଇଟି ଯାକ ଡୋକ ପ୍ରତିଷେଧକ ନେବେ ସେଥିପାଇଁ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ କରାଯିବା ଆବଶ୍ୟକ ସେ କହିଛନ୍ତି ଯେଉଁ କମ୍ପାନୀମାନେ ପ୍ରତିଷେଧକ ଟିକା ଉତ୍ପାଦନ କରୁଛନ୍ତି ସେମାନଙ୍କ ସହ ଦୈନନ୍ଦିନ ଭିତିରେ ଯୋଗାଯୋଗ ରକ୍ଷା କରିବାକୁ ରାଜ୍ୟ ସରକାରମାନଙ୍କୁ ଟିମ୍ମାନ ଗଠନ କରିବାକୁ ହେବ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖରେ କୋବିଡ ନିୟମାବଳୀଗୁଡିକର ପାଳନ ପ୍ରତି ଗୁରୁତ୍ୱାରୋପ କରି ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ପ୍ରଶୟନ କରାଯାଉଥିବା ନିୟମାବଳୀଗୁଡିକ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ଏଥିପାଇଁ ଫିଲ୍ ଲେବୁଲ ଅଫିସରମାନଙ୍କୁ ନିଯୁକ୍ତ କରି ଦେଶର ସହରତଳି ଅଞ୍ଚଳଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି ପାଇଁ ସେ ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି ଏହା ବ୍ୟତୀତ ଗୋଷ୍ଠାସ୍ତରୀୟ ନେତା ଓ ସ୍ଥାନୀୟ ନେତାମାନଙ୍କୁ ଜଡିତ କରି ଲୋକମାନଙ୍କ ପାଖରେ ସୂଚନା ପହଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି ଏହାଦ୍ୱାରା କୋବିଡ୍ର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ ଲୋକମାନେ ଅଯଥାରେ ଭୟଭୀତ ହେବେନାହିଁ

ଉପରାଜ୍ୟପାଳ କହିଛନ୍ତି ଜାନ୍ପୁ କାଶ୍ମୀର ଯେଉଁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେମାନଙ୍କ ପରିବାରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆକ୍ରୀବନ ସ୍ୱତନ୍ତ୍ର ପେନ୍ସନ୍ ପ୍ରଦାନ କରାଯିବ ଜାମ୍ମୁ କାଶ୍ମୀର ଯେଉଁ ପିଲାମାନେ ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି ସରକାର ସେମାନଙ୍କୁ ସ୍ୱତନ୍ତ୍ର ବୂଭି ପ୍ରଦାନ କରିବେ

ସେ କହିଛନ୍ତି ପ୍ରତ୍ୟେକ ରେସନକାର୍ଡ ଧାରୀଙ୍କୁ ପର୍ଯ୍ୟାପ୍ତ ପରିମାଣର ରେସନ ଯୋଗାଇବା ପାଇଁ ଜାମ୍ମୁ କାଶ୍ମୀରର ସମସ୍ତ ସମ୍ପୃକ୍ତ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହାବ୍ୟତୀତ ବାର୍ଦ୍ଧକ୍ୟଭତ୍ତା ଲାଡ୍ଲୀ ବେଟୀ ପିଏମ୍ଏୱାଇ ଓ ମନରେଗା ଭଳି କଲ୍ୟାଣମୂଳକ ଯୋଜନାଗୁଡିକ ବାବଦରେ ତୁରନ୍ତ ଅର୍ଥ ପ୍ରଦାନ କରାଯିବ

ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ସୁଇଜରଲାଣ୍ଡ ପ୍ରତିନିଧି ଦଳର ନେତୃତ୍ୱ ସେଠାକାର ଆର୍ନ୍ତଜାତିକ ଆର୍ଥିକ ବିଭାଗ ସଚିବ ଡାନିଏଲା ଷ୍ଟୋଫେଲ ନେଇଥିଲେ ଅର୍ଥମନ୍ତ୍ରଣାଳୟ କହିଛି କଥାବାର୍ତ୍ତାରେ ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଅଭିଜ୍ଞତାର ଆଦାନପ୍ରଦାନ ବିଷୟ ସ୍ଥାନ ପାଇଥିଲା ପୁଞ୍ଜିନିବେଶ ଆର୍ନ୍ତଜାତିକ ଆର୍ଥକ ସେବା କେନ୍ଦ୍ର କର୍ତ୍ତୃପକ୍ଷ ଜାତୀୟ ପୁଞ୍ଜିନିବେଶ ଓ ମୌଳିକ ଢାଞ୍ଚା ପାଶ୍ଚି ଏବଂ ସୀମାପାର ଆର୍ଥିକ ସେବା ଭଳି ପ୍ରସଙ୍ଗ ଗୁଡିକ କଥାବାର୍ତ୍ତାରେ ସ୍ଥାନ ପାଇଛି

ତା୍ଚଡା ଆର୍ଥକ ମୌଳିକ ଢାଞ୍ଚା ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଜଣାପଡିଛି କୋବିଡ ପରବର୍ତ୍ତୀ ସମୟରେ ଦ୍ୱିପକ୍ଷ ସହଯୋଗ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଆଲୋଚନାର ପରିସରକୁ ଆସିଥିଲା ଦୁଇଦେଶ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ର ଗୁଡିକରେ ସହଯୋଗ ବୃଦ୍ଧି ପାଇଁ ସଂକଳ୍ପବଦ୍ଧତା ସହ କଥାବାର୍ତ୍ତା ଶେଷ ହୋଇଛି ଭାରତ ଓ ସୁଇଜରଲ୍ୟାଣ୍ଡ ମଧ୍ୟରେ ଦୀର୍ଘଦିନରୁ ଘନିଷ୍ଠ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଭାରତର ଗୋଷ୍ଠୀ ନିରପେକ୍ଷ ନୀତି ଓ ସୁଇଜରଲାଣ୍ଡର ପାରମ୍ପରିକ ନିରପେକ୍ଷ ନୀତି ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭିତ୍ତିଭୂମି ଯୋଗାଇ ଆସୁଛି

ଫଳରେ ଏହି ବୟସର ପିଲାମାନଙ୍କ ପାଇଁ ଏହା ବିଶ୍ୱର ପ୍ରଥମ ପ୍ରତିଷେଧକ ହୋଇଛି

ଆସନ୍ତାକାଲି ସୁଦ୍ଧା ଏହି ପ୍ରତିଷେଧକ ଦିଆଯିବାର ଆଶା କରାଯାଉଛି ଏହା ପୂର୍ବରୁ ଆମେରିକା ସଙ୍ଘୀୟ ପ୍ରତିଷେଧକ ପରାମର୍ଶ ଦାତା କମିଟି ଏଥିପାଇଁ ସୁପାରିଶ କରିବ ଆକିସୁଦ୍ଧା ଏ ସଂକ୍ରାନ୍ତରେ ଘୋଷଣା କରାଯିବାର ଅନୁମାନ କରାଯାଉଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଏହି ନିଷ୍ପଭି ଏକ ସୁସ୍ଥ ଆମେରିକା ଗଠନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ